ଆସନ୍ତାକାଲି ଦାଖଲ କରିବେ ସତ୍ୟପାଠ

କ୍ୟାବିନେଟ୍ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ବରେ ବସୁଛି

ଏହି ଅବସରରେ ମୁଖ୍ୟମନ୍ତୀ ପ୍ରାଣୀସମ୍ମଦ ବିକାଶ ବିଭାଗର ଲୋଗୋ ଉନ୍ମୋଚନ କରିଥିଲେ

ତେବେ ସେ ଆକି ସତ୍ୟପାଠ ଦାଖଲ କରିପାରି ନଥିବାରୁ ଆସନ୍ତାକାଲି ପୁଶି ଥରେ ଗୂହକମିଟି ଆଗରେ ଅଭିଜିତ ହାଜର ହେବେ ବୋଲି ଜଣାପଡିଛି

କିଲ୍ଲା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ସମେତ ସ୍ୱୀକୃତିପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ଛାତ୍ର ଛାଡିଲେ ଛାତ୍ରାବାସ ମାଲକାନଗିରି କିଲ୍ଲାର କୋରୁକୋଶ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ଉନ୍ଦୀତ ମଧ ଇଂରାଜୀ ବିଦ୍ୟାଳୟର ଛାତ୍ରାବାସରେ ବିଭିନ୍ ସମସ୍ୟା ଥିବା ଅଭିଯୋଗ କରି ଗତକାଲି ରାତ୍ରିରେ ଛାତ୍ରମାନେ ଛାତ୍ରାବାସ ଛାଡ଼ିଥିବା ଜଣାପଡ଼ିଛି

ଘଟଶା ସମ୍ମର୍କରେ ବିସ୍ତୃତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି

ଚଳିତବର୍ଷ ପଲ୍ଲିଶ୍ରୀ ମେଳାରେ ଅଧିକ ବିକ୍ରି ପାଇଁ କକ୍ଷମାଳର ଅନ୍ନଦାତା ମହିଳା ସଂଗଠନକୁ ପୁରସ୍କୃତ କରାଯାଇଛି

ଆହତମାନଙ୍କୁ ଚିକିହା ଲାଗି ଡାକ୍ତରଖାନାରେ ଭର୍ଉ କରାଯାଇଛି

ପାଶିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟିଛି ତାଙ୍କ ନାଁ ସୁଦର୍ଶନ ମାଝୀ

ଭଲ ବର୍ଷା ନହେବାରୁ ତାଙ୍କ ଫସଲ ଉଜୁଡି ଯାଇଛି

ମେଦିନାପୁରରୁ ଭୁବନେଶ୍ୱରକୁ ରୋଗୀ ଆଶିବାକୁ ଯାଉଥିବା ସମୟରେ ଏହି ଦୁର୍ଘଯଣା ଘଟିଥିଲା